ଏହାପରେ ଶ୍ରୀ କୋବିନ୍ଦ ଉକ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବଲି ସମାରୋହରେ ଯୋଗଦେବେ

ଆକି କେନ୍ଦ୍ର ବିମାନ ସଚିବଙ୍କ ସହ ମୁଖ୍ୟସଚିବଙ୍କ ଏକ ବୈଠକ ପରେ ଏହି ସ୍ଚନା ମିଳିଛି ରାକ୍ୟର ଜୟପୁର ରାଉରକେଲା ଓ କଳାହାଶ୍ଡିସ୍ଥିତ କେସିଙ୍ଗାର ଉକେଲା ଏୟାରପୋର୍ଟକୁ ଉଡ଼ାନ୍ ଯୋଜନାରେ ସାମିଲ୍ କରିବାକୁ ନିଷ୍ବଉି ନିଆଯାଇଛି ପ୍ରବରୁ ଏହି ଯୋଜନାରେ ଝାରସୁଗୁଡ଼ା ବିମାନ ବନ୍ଦର ସାମିଲ୍ ହୋଇସାରିଛି

ମାଣ୍ଡିଆ ଚାଷ କଲେ ସରକାର ଉପଯୁକ୍ତ ମିଲ୍ୟ ଦେବେ ବୋଲି ପ୍ରତିଶ୍ରତି ଦେଇଥିବାରୁ ଆଗାମୀ ଦିନରେ ଜିଲ୍ଲାର ଚାଷୀମାନେ ଏହି ଚାଷକୁ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି

ସରକାର ସେମାନଙ୍କ ବିହନ ଓ ସାର ବି ଯୋଗାଇ ଦେଉଛନ୍ତି ଅମଳ ମାଣ୍ଡିଆକ୍ ବିକିବାପାଇଁ ମଣ୍ଡିର ବ୍ୟବସ୍ତା ବି କରିଛନ୍ତି ସରକାର

ଏଥରେ ଏମ୍ଏସ୍ପି ଦାମ୍ ଧାନଠାର୍ ବି ଅଧିକ ଥିବାର୍ ଚାଷୀମାନେ ଏହି ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି

ଗାଁ ଲୋକେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ ଗତକାଲି ରାତିରେ ହାତୀପଲ ଆସି ଧାନ ଫସଲ ନଷ୍ କରିଛନ୍ତି